ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତ୍ୱପକ୍ଷ ଆକି ଏ ସଂକ୍ରାନ୍ତରେ ବିଧିବଦ୍ଧ ସ୍ଟଚନା ଦେଇଛନ୍ତି

ତେବେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କାତୀୟ କାର୍ଯ୍ୟନିର୍ବାହୀ ପରିଷଦ ରାଜ୍ୟ ସରକାରମାନଙ୍କ ପରାମର୍ଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ କାଳରେ ପାଳନ କରାଯିବାକୁ ଥିବା ସଂଶୋଧିତ ମାର୍ଗଦର୍ଶିକା କାରି କରିବେ ବୋଲି ଏନ୍ଡିଏମ୍ଏ ପକ୍ଷରୁ ସ୍ବଚନା ଦିଆଯାଇଛି ଏହି ସମ୍ପ୍ରସାରିତ ଲକ୍ଡାଉନ୍ କାଳରେ ଆର୍ଥକ ଗତିବିଧି କାରି ରଖିବାପାଇଁ ନିୟମଗୁଡ଼ିକୁ ଅଧିକ କୋହଳ କରାଯିବ ବୋଲି ସରକାରୀଭାବେ କହାଯାଇଛି

ଏହିସବୁ କ୍ଷେତ୍ରଗୁଡ଼ିକ ହେଉଛି ମନରେଗା ଗ୍ରାମୀଣ ଓ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଶିକ୍ଷା କୋଭିଡ୍ ନାଇଷ୍ଟିନ୍ ସମୟରେ ବ୍ୟବସାୟ କମ୍ପାନୀ ଆଇନରେ ସଂଶୋଧନ ସହଜରେ ବ୍ୟବସାୟ ସରକାରୀ ଉଦ୍ୟୋଗ କ୍ଷେତ୍ର ସମ୍ଭନ୍ଧିତ ନୀତି ଓ ରାଜ୍ୟ ସରକାରଙ୍କ ସମ୍ଭଳ ସଂଗ୍ରହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ସଂପର୍କରେ ପ୍ରଦାନ କରାଯାଇଥିବା ବାର୍ତ୍ତାର ଅବତାରଣା କରି ଅର୍ଥମନ୍ତ୍ରୀ କହିଛନ୍ତି ସମାଜର ସବୁବର୍ଗର ଲୋକଙ୍କ ଉହ୍ଚାନ ପାଇଁ ସରକାର ଲକ୍ଷ୍ୟ ଭିତ୍ତିକ ଆଭିମୁଖ୍ୟ ସହ କାର୍ଯ୍ୟ କରୁଛନ୍ତି

ଇକୋନୋମିକ୍ ପ୍ୟାକେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଦ୍ୱାରା ଆଜି ଘୋଷଣା କରାଯାଇଥିବା ସଂସ୍କାରଧର୍ମୀ ପଦକ୍ଷେପ ଓ ଆର୍ଥିକ ପ୍ୟାକେଜ୍ ଦେଶର ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ଉପରେ ଏକ ଯୁଗାନ୍ତକାରୀ ପ୍ରଭାବ ପକାଇବ ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ଏହିସବୁ ପଦକ୍ଷେପ ଉଦ୍ୟମିତାର ସୁଦୃତ୍ତୀକରଣ ସହ ସରକାରୀ ସଂସ୍ଥାକୁ ସହାୟତା ଓ ଗ୍ରାମୀଣ ଅର୍ଥନୀତିକୁ ମଜବୁତ୍ କରିପାରିବ ଏହାଛଡ଼ା ରାଜ୍ୟଗୁଡ଼ିକର ସଂସ୍କାରଧର୍ମୀ ଯୋଜନାକୁ ଏହା ସଫଳ କରିବାରେ ସହାୟକ ହୋଇପାରିବ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରଙ୍କ ଏହିସବୁ ଘୋଷଣା 'ଆତ୍କନିର୍ଭର ଭାରତ'ର ସ୍ୱପୁକୁ ସାକାର କରିବା ଦିଗରେ ଏକ ବିଶାଳ ପଦକ୍ଷେପ ହେବ ଏହିସବୁ ପଦକ୍ଷେପ ସ୍ୱାସ୍ଥ୍ୟ ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ଯାହାଫଳରେ କୋଟି କୋଟି ଗରିବ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏହିଭଳି ପଦକ୍ଷେପ ନେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଏହି ପ୍ୟାକେଜ୍ ଅର୍ଥନୀତିର ସମସ୍ତ ଦିଗକୁ ସ୍ୱର୍ଶ କରିବା ସହ ସମାଜର ପ୍ରତ୍ୟେକ ସ୍ତରର ବ୍ୟକ୍ତିମାନଙ୍କପାଇଁ କିଛି ନା କିଛି ସହାୟତା ସମାହିତ କରିପାରିଛି ବୋଲି ଶ୍ରୀ ଜାବ୍ଡେକର ଟ୍ୱିଟ୍ ଯୋଗେ କହିଚ୍ଛନ୍ତି

ଆକାଶବାଣୀକୁ ଏକ ସ୍ୱତନ୍ତ ସାକ୍ଷାତ୍କାରରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବର୍ତ୍ତମାନର ସରକାର ଦୀର୍ଘ ବର୍ଷ ଧରି ପଡ଼ିରହିଥିବା ଡାଞ୍ଚାଗତ ସଂସ୍କାରର ଆବଶ୍ୟକତାକୁ ପୂରଣ କରିପାରିଛନ୍ତି ସେ ଆହୁରି କହିଛନ୍ତି ପୂର୍ବ ସରକାରଗୁଡ଼ିକଙ୍କ ନିକଟରେ ଦୂଢ଼ ଇଚ୍ଛାଶକ୍ତି ଅଭାବରୁ ଏହିସବୁ ସଂସ୍କାର ଆସିପାରି ନ ଥିଲା ଅର୍ଥମନ୍ତ୍ରୀଙ୍କଦ୍ୱାରା ଘୋଷଣା କରାଯାଇଥିବା ସହାୟତା ପ୍ୟାକେଜ୍କୁ ସେ ସ୍ୱାଗତ କରିଛନ୍ତି ନୀତି ଆୟୋଗ କାର୍ଯ୍ୟନିର୍ବାହୀ ଅଧିକାରୀ ଆହୁରି କହିଛନ୍ତି ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ସମୟରେ ଅର୍ଥନୀତିର ପୁନରୁଡ୍ଡାନ ପାଇଁ ସୁଯୋଗ ସୃଷ୍ଟି ହେବାର ଆବଶ୍ୟକତା ରହିଛି ତେବେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯେପରି ଅଧିକ ମାତ୍ରାରେ ନ ବ୍ୟାପୁ ତାହା ମଧ୍ୟ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ଡିଆର୍ଡିଓର ପୂର୍ବତନ ମହାନିର୍ଦ୍ଦେଶକ ତଥା ନୀତି ଆୟୋଗ ସଦସ୍ୟ ଭିକେ ସାରସ୍ୱତ୍ ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତ୍କାର ଦେଇ କହିଛନ୍ତି ସରକାରଙ୍କଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ନୀତିଗତ ପଦକ୍ଷେପ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣିବାରେ ସଫଳ ହେବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସରକାର ଶ୍ରମିକମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ସାରିଥିବାବେଳେ ପ୍ରବାସୀ ଶ୍ରମିକ ଓ ଦିନ ମଙ୍ଗୁରିଆମାନଙ୍କର ଜୀବିକା ନିର୍ବାହ ପାଇଁ ଦୀର୍ଘସ୍ଟତ୍ରୀ ପଦକ୍ଷେପର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି